ଆମେରିକା ଏହାର ନାଗରିକଙ୍କ ପାଇଁ ବ୍ରିଟେନ୍ ବ୍ୟତୀତ ଅନ୍ୟ ସମସ୍ତ ୟୁରୋପୀୟ ଦେଶକୁ ଗସ୍ତ ଉପରେ କଟକଣା ଲାଗୁ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଷଷ୍ଠ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏ ସମ୍ପର୍କରେ ପ୍ରକାଶିତ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ କୂଟନୈତିକ ସରକାରୀ ଜାତିସଂଘ ଓ ଆନ୍ତର୍ଜାତିକ ସଂଗଠନର କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ଭିଜା ବ୍ୟତୀତ ଅନ୍ୟ ସମସ୍ତ ଭିଜାକୁ ବାତିଲ କରାଯାଇଛି ସେହିଭଳି ଓସିଆଇ କାର୍ଡଧାରୀମାନଙ୍କୁ ଯେଉଁ ଭିସା ମୁକ୍ତ ଭ୍ରମଣ ସୁବିଧା ଦିଆଯାଇଥିଲା ତାହାକୁ ମଧ୍ୟ ବାତିଲ କରାଯାଇଛି ଯେଉଁ ବିଦେଶୀ ନାଗରିକ କୌଣସି ଜରୁରି ଆବଶ୍ୟକତା ପାଇଁ ଭାରତ ଆସିବାକୁ ଚାହିଁବେ ସେମାନଙ୍କୁ ସେ ଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପଡ଼ିବ

ଏଥିସହ ଅତି କରୁରୀକାମ ନଥିଲେ ଏବେ ବିଦେଶକୁ ନ ଯିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି

ଘରେ ପୃଥକ୍ଭାବେ ରହୁଥିବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଭଲଭାବେ ବାୟୁ ଚଳାଚଳ କରୁଥିବା ଘରେ ରହିବା ସହ ସେହି ଘର ସହିତ ସଂଲଗ୍ନ ବା ପୂଥକ୍ ଭାବେ ଥିବା ଶୌଚାଳୟ ବ୍ୟବହାର କରିବା ଆବଶ୍ୟକ

ସଂପୂକ୍ତ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି କିମ୍ବା ବୟସ୍କ ବ୍ୟକ୍ତି ଗର୍ଭବତୀ ମହିଳା ଛୋଟପିଲା ଏବଂ ଅନ୍ୟ କୌଣସି ରୋଗଗ୍ରସ୍ତ ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଆବଶ୍ୟକ ମନ୍ତ୍ରଶାଳୟ ସ୍ୱଷ୍ଟ କରିଛି ଯେ କୌଣସି ପରିସ୍ଥିତିରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତି ବିବାହ ବା ଶୋକସଭା ଭଳି କୌଣସି ସାମାଜିକ ବା ଧାର୍ମିକ କାର୍ଯ୍ୟରେ ଯୋଗଦେବା ଉଚିତ୍ ନୁହେଁ ଏଥିସହ ସେ ବାରମ୍ଭାର ସାବୁନ୍ ସାନିଟାଇଜର କିମ୍ବା ପାଣିରେ ହାତ ଧୋଇବା ଭଳି ସ୍ୱାସ୍ଥ୍ୟ ସଚେତନତା ପାଳନ କରିବା ଆବଶ୍ୟକ

କାଶ ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କଲାଭଳି ଲକ୍ଷଣ ଦେଖାଦେଲେ ସଂପୂକ୍ତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏଥିସହ ମନ୍ତଶାଳୟ ପକ୍ଷରୁ ଏକ ହେଲ୍ପଲାଇନ୍ ନୟର କାରି କରାଯାଇଛି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି

ଡବ୍ୟୁଏଚ୍ଓ କରୋନା ବିଶ୍ୱ ସ୍ପାସ୍ଥ୍ୟ ସଂଗଠନ ନୂଆ କରୋନା ଭୂତାଣୁ ସଂକ୍ରମଣକୁ ବିଶ୍ୱବ୍ୟାପୀ ଘୋଷଣା କରିଛି ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଘେବ୍ରେସସ୍ ଜେନେଭାଠାରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି ସଂକ୍ରମଣ ଏବେ ଭୟଙ୍କର ରୂପ ନେଇଥିବାରୁ ଏହାର ମୁକାବିଲା କରିବା ଏବଂ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଓ ନିରାକରଣ ବ୍ୟବସ୍ଥା ଯୋଗାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ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 କରୋନା ଭୂତାଣୁ ସଂକ୍ରମଣ ଆଗରୁ କେବେ ଏଭଳି ବିଶ୍ୱବ୍ୟାପୀ ରୂପ ନେଇନଥିବା ସେ କହିଛନ୍ତି ଜାତିସଂଘ ମହାସଚିବ ଆଖ୍ଜୋନିଓ ଗୁଟେରସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ଦେଶର ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ଏକ ବାର୍ତ୍ତାରେ ଜାତିସଂଘ ସାଧାରଣ ସଚିବ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ବିଶ୍ୱବାପୀ ଘୋଷଣା କରାଯିବା ପରେ ସବୁସ୍ଥାନରେ ସମସ୍ତେ ଏହା ବିରୁଦ୍ଧରେ କାର୍ଯ୍ୟ କରିବା ଆବଶ୍ୟକ ସେ କହିଛନ୍ତି ଯଦି ପ୍ରତ୍ୟେକ ଦେଶ ଏହି ଭୂତାଣୁକୁ ଚିହ୍ନଟ କରିବା ଚିକିତ୍ସା କରିବା ଏକାନ୍ତରେରଖିବା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୁଅନ୍ତି ତେବେ ଏହି ସଂକ୍ରମଣ ରୋକିବା ସମ୍ଭବପର ହୋଇପାରିବ ଟ୍ରମ୍ପ କରୋନା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା କରିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ୟୁରୋପ ଗସ୍ତ ଉପରେ କେତେକ କଟକଶା ଲାଗୁ କରିଛନ୍ତି

ଆସନ୍ତାକାଲି ମଧ୍ୟରାତ୍ରୀରୁ ଏହି ନୂଆ ନିୟମ ଲାଗୁ ହେବ ତେବେ ବ୍ରିଟେନ୍ ଗସ୍ତ ଉପରେ ଏହି କଟକଣା ଲାଗୁ କରାଯାଇନଥିବା ସେ ସ୍ୱଷ୍ଟ କରିଛନ୍ତି

ଗତକାଲି ଏ ସମ୍ପର୍କରେ ଏକ ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ହିଂସାକାଶ୍ଡରେ ସଂପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କୌଣସି ଜାତି ଧର୍ମ ବା ରାଜନୈତିକ ପୃଷ୍ଠପୋଷକରେ ଥିବା ବ୍ୟକ୍ତିବିଶେଷଙ୍କୁ ଛଡାଯିବ ନାହିଁ ସେ କହିଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟଜଣେ ହାଇକୋର୍ଟ ବିଚାରପତିଙ୍କୁ ଏହି ମାମଲାରେ ବିଚାର ପାଇଁ ସରକାର ଚିଠି ଲେଖିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଦୃଢ଼ ପ୍ରମାଣ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ ଏବଂ କୌଣସି ନିର୍ଦ୍ଦୋଷ ବ୍ୟକ୍ତି କ୍ଷତିଗ୍ରସ୍ତ ହେବେନାହିଁ ହିଂସାକାଣ୍ଡ ପଚ୍ଚରେ ଥିବା ଷଡଯନ୍ତ୍ର ସମ୍ପର୍କରେ ପୁଲିସ ତଦନ୍ତ କରୁଛି ଏବଂ ଏନେଇ କିଛି ସୁରାକ୍ ମିଳିଥିବା ଶ୍ରୀ ଶାହା କହିଛନ୍ତି

ଗତକାଲି କପୁରଙ୍କ ହାକତ ମିଆଦ ଶେଷ ହେବା ପରେ ତାଙ୍କୁ ସ୍ୱତନ୍ତ୍ର ଅଦାଲତର ବିଚାରପତି ପିପି ରାଜବୈଦ୍ୟଙ୍କ ନିକଟରେ ହାଜର କରାଯାଇଥିଲା

ଯୋଗା ଡେ ଚଳିତବର୍ଷ ଆନ୍ତର୍ଜାତିୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ରାଜଧାନୀ ଲେହଠାରେ ଅନୁଷ୍ଠିତ ହେବ

ଗତକାଲି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକ କହିଛନ୍ତି ଏହି କାର୍ଯ୍ୟକ୍ରମ ଭିନ୍ନ ଓ ଅଦ୍ୱିତୀୟ ହେବ କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଧର୍ମଶାଳାଠାରେ ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ଘରେ ଆରମ୍ଭ ହେବ

କିନ୍ତୁ ବର୍ଷା ଯୋଗୁଁ ଖେଳ ବିଳୟରେ ଆରମ୍ଭ ହେବ ମ୍ୟାଚ୍ ପାଇଁ ଏପର୍ଯ୍ୟନ୍ତ ଟସ୍ ପକାଯାଇ ପାରିନାହିଁ ଆକାଶବାଣୀ ପକ୍ଷରୁ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଅଦଳବଦଳ କରି ପ୍ରଚାର କରାଯିବ ଏହାକୁ ଆପଶମାନେ ଏଫ୍ଏମ୍ ରେନ୍ବୋ ଓ ଅତିରିକ୍ତ ଫ୍ରିକ୍ୟୁଏନ୍ୱି ଗୁଡିକରୁ ଶୁଣିପାରିବେ ବିସିସିଆଇ କହିଛି କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ଏହାର ଏକ ଡାକ୍ତରୀ ଦଳ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ସମସ୍ତ ଖେଳାଳି କ୍ରୀଡ଼ା ସହାୟକ କର୍ମଚାରୀ ଓ ରାଜ୍ୟର ବିଭିନ୍ନ କ୍ରିକେଟ୍ ସଂଘର ସଦସ୍ୟମାନଙ୍କୁ ଡବ୍ଲ୍ୟଏଚ୍ଓ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କାରି କରାଯାଇଥିବା ସତର୍କତାମୃଳକ ପଦକ୍ଷେପ ଗ୍ରହଣ ବିଷୟରେ ଅବଗତ କରାଯାଇଛି

ଆଇପିଏଲ୍ରେ ଖେଳିବା ପାଇଁ ବିଦେଶୀ ଖେଳାଳିମାନେ ବିଜିନେସ୍ ଭିଜା ମାଧ୍ୟମରେ ଭାରତ ଆସିଥାନ୍ତି

ବ୍ୟାଡମିଣ୍ଟନ ଭାରତୀୟ ବ୍ୟାଡମିଣ୍ଟନ ତାରିକା ପିଭି ସିନ୍ଧୁ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଷ୍ଣାମେଣ୍ଟରେ ଆମେରିକାର ବେଓ୍ବିନ୍ ଝାଙ୍ଗଙ୍କୁ ହରାଇ ଚମ୍ଳାର ପ୍ରଦର୍ଶନ କରିଛନ୍ତି

ଅନ୍ୟପକ୍ଷରେ ଗତକାଲି କିଦାୟି ଶ୍ରୀକାନ୍ତ ପ୍ରଥମ ରାଉଶ୍ଡରେ ପରାସ୍ତ ହୋଇଛନ୍ତି